ଶ୍ରୀ ମୋଦି ସଡକ ନିରାପତ୍ତା ପାର୍କ ଓ ପରିବହନ ସଂଗ୍ରହାଳୟକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଲୋକମାନଙ୍କୁ ଯାତ୍ରା ସମୟ ଓ ଇନ୍ଧନ ସଞ୍ଚୟ କରିବାରେ ସହାୟକ ହେବ ତଥା ପ୍ରଦୂଷଣ ହ୍ରାସ କରିବା ସଙ୍ଗେ ସଙ୍ଗେ ଦୂତ ଓ ନିରାପତ୍ତା ଯାତ୍ରା ପାଇଁ ଲୋକମାନଙ୍କୁ ସହାୟକ ହୋଇପାରିବ ପୁଟିନ ମୋଦି ରଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରି ପୁଲଓ୍ୱାମା ସନ୍ତ୍ରାସବାଦୀ ଆକ୍ରମଣ ପାଇଁ ଦୁଃଖବ୍ୟକ୍ତ କରିଛନ୍ତି ସନ୍ତାସବାଦ ସଂଗ୍ରାମ ପାଇଁ ଭାରତ ଲୋକମାନଙ୍କ ସହ ତାଙ୍କ ଦେଶର ଲୋକମାନେ ସଦାସର୍ବଦା ରହିଥିବା ବିଷୟ ମଧ୍ୟ ସେ ଜଣାଇଛନ୍ତି ସୀମାପରି ଆତଙ୍କବାଦ ବିରୁଦ୍ଧରେ ଆଭିମୁଖ୍ୟ ପ୍ରକାଶ କରିବା ଏବଂ ସନ୍ତାସବାଦ ଦମନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ମଜବୁତ କରିବା ପାଇଁ ଭାରତର ଉଦ୍ୟମ ପ୍ରତି ରଷର ସମର୍ଥନ ପାଇଁ ଶ୍ରୀ ମୋଦି ଋଷ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେକୌଣସି ଦେଶ ସନ୍ତାସବାଦ ପ୍ରତି ସମର୍ଥନକୁ ବନ୍ଦ କରିବା ଉଚିତ ବୋଲି ଉଭୟ ନେତା ମତବ୍ୟକ୍ତ କରିଛନ୍ତି ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗ ଉଭୟ ଦେଶ ମଧ୍ୟରେ ଭାଗୀଦାରୀ ସମ୍ପର୍କକୁ ଉନ୍ନତ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ଇଣ୍ଡିଆ ପାକ୍ ୟୁଏଇ ଆବୁଧାବିର ରାଜକୁମାର ଓ ସଂଯୁକ୍ତ ଆରବ ଏମିରେଟସ୍ର ସେନାବାହିନୀର ଉପମୁଖ୍ୟ କମାଣ୍ଡର ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ ନ୍ୟାହାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି ଆବୁଧାବିର ରାଜକୁମାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ମଧ୍ୟ କଥା ହୋଇଛନ୍ତି ଏମିରେଟ୍ସ୍ ସମ୍ବାଦ ସଂସ୍ଥାରୁ ଜଣାପଡିଛି ଯେ ରାଜକୁମାର ଭାରତ ପାକିସ୍ତାନ ମଧ୍ୟରେ ଉପୁଜିଥିବା ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଉଭୟ ଦେଶ କଥାବାର୍ତ୍ତା ମାଧ୍ୟମରେ ପରିସ୍ଥିତିକୁ ସ୍ତଧାରିବା ସହିତ ଶାନ୍ତି ଫେରାଇ ଆଣିବା ପାଇଁ ସକ୍ଷମ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

କେନ୍ଦ୍ରୀୟ ପରିଷଦକୁ ପ୍ରତିବର୍ଷ ବଦଳରେ ପ୍ରତି ଦୁଇବର୍ଷରେ ଥରେ ପୁର୍ନଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ଏହା ଫଳରେ କେନ୍ଦ୍ରୀୟ ପରିଷଦ ପରିଚାଳନା ସଦସ୍ୟଙ୍କ କାର୍ଯ୍ୟକାଳ ଆହୁରି ଏକବର୍ଷ ବୃଦ୍ଧି ପାଇବ

ଏହି ଆଇନଗୁଡ଼ିକ ସଂକ୍ରାନ୍ତରେ ଗତ ଜାନୁୟାରୀ ମାସରେ ଲୋକସଭାରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା ପ୍ରସ୍ତାବିତ ଅଧ୍ୟାଦେଶ ବଳରେ ସେହି ସଂଶୋଧନ ପ୍ରସ୍ତାବ ଗୁଡିକ ଗୃହୀତ ହେଲେ ଆଧାରର ଅପବ୍ୟବହାରକୁ ରୋକାଯିବା ସହିତ ଲୋକମାନଙ୍କ ହିତରେ ଏହାକୁ ଫଳପ୍ରଦ ଭାବେ ଲାଗୁ କରାଯାଇପାରିବ

ଏୟାର ଇଣ୍ଡିଆ ଓ ଏହା ଅଧିନରେ ଥିବା କ୍ଷେତ୍ରଗୁଡିକରୁ ପୁଞ୍ଜ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ମଧ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି

ବେଙ୍ଗାଲୁର ଏନଆଇୟୁଏମ୍ର ଏହା ସମ୍ପ୍ରସାରିତ ଶାଖାଭାବେ ବିବେଚିତ ହେବ

ଏଠାରେ ସ୍ୱାସ୍ଥ୍ୟସେବା ସମେତ ଗବେଷଣା ସ୍ନାତକୋତ୍ତର ଓ ପିଏଚ୍ଡି ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିବ

ପ୍ରଥମଥର ପାଇଁ ଭାରତକୁ ସମ୍ମାନୀତ ଅତିଥି ରାଷ୍ଟ୍ରଭାବେ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ କୟେତ୍ ଅଲ୍ ନ୍ୟାହାନ୍ ଏହି ଅଧିବେଶନରେ ସମ୍ମାନୀତ ଅତିଥିଭାବେ ଯୋଗଦେବା ପାଇଁ ଶ୍ରୀମତୀ ସ୍ୱରାଜଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି

ରେଳବାଇ ସୂତ୍ରରୁ' ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ଇଣ୍ଡୋ ପାକ୍ ସମଝୋତା ଏକ୍ନପ୍ରେସକୁ ପରବର୍ତ୍ତୀ ନିର୍ଦ୍ଦେଶଯାଏଁ ବାତିଲ କରାଯାଇଥିବା କୁହାଯାଇଛି

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଏହି ଗୋଷ୍ଠୀକୁ ନିଷିଦ୍ଧ କରାଇଥିବା ବିଞ୍ଜପ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିରାପତ୍ତା ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି ବିଞ୍ଜପ୍ତିରେ କୁହାଯାଇଛି ଜମାତ୍ ସଂଗଠନ ସନ୍ତାସବାଦୀ ସଂଗଠନଗୁଡିକ ସହ ସମ୍ପର୍କରେ ରହି ରାଜ୍ୟ ଓ ରାଜ୍ୟବାହାରେ ଉଗ୍ରବାଦ ଓ ସନ୍ତାସବାଦକୁ ସମର୍ଥନ ଦେଉଛି

ଦେଶର ଅଖଣ୍ଡତା ପ୍ରତି ବାଧା ସୃଷ୍ଟି କଲା ଭଳି ଏହି ଗୋଷ୍ଠୀ କାର୍ଯ୍ୟକଳାପ ଚଳାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି

ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏସ୍ୱତନ୍ତ୍ର ଅଦାଲତର ବିଚାରପତି ଗିରିଶ ଦୀକ୍ଷିତ ଏହି ନିର୍ଦ୍ଦେଶ ଦେଇଛନ୍ତି